କଟକସ୍ଥିତ ପୁଲିସ୍ ମୁଖ୍ୟାଳୟରେ ପୂର୍ବତନ ଡିଜି ରାଜେନ୍ଦ ପ୍ରସାଦ ଶର୍ମାଙ୍କଠାରୁ ସେ ଆଜି ଦାୟିତ୍ୱ ଗ୍ରହଶ କରିଛନ୍ତି

ଥାନା ସ୍ତରରୁ ପୁଲିସ୍ ବିଭାଗକୁ ମଜବୁତ କରିବା ଦିଗରେ ଶ୍ରୀ ଶର୍ମା ଗୁରୁତ୍ୱ ଦେବେ ବୋଲି କହିଛନ୍ତି

ସେହିପରି ତଟସ୍ବରକ୍ଷାକୁ ଗୁରୁତ୍ୱ ଦେବାପାଇଁ ମେରାଇନ ଥାନାଗୁଡ଼ିକର ଆଧୁନିକୀକରଣ କରାଯିବା ସହ ସେଠାରେ ଆବଶ୍ୟକ ଥିବା ପଦ ପୂରଣ କରାଯିବା ସହ ଭିଭିଭିମିର ବିକାଶ କରାଯିବ ଏଥ୍ପୂର୍ବରୁ ଡିକି ଶ୍ରୀ ଶର୍ମା କ୍ରାଇମ୍ବ୍ରାଞ ସହ ପୁଲିସ୍ର ବିଭିନୁ ବିଭାଗରେ ବେଶ୍ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି

ବ୍ଲକର ବାରଗାଁ ଓ ଚିରମାଠାରେ ଥିବା ବନ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି

ଏହି ଅବସରରେ ରାକ୍ୟ ଯୋଜନା ବୋର୍ଡ ସଦସ୍ୟ ଉପସ୍ଥିତ ଥିଲେ

ସୁନ୍ଦରଗଡ଼ ବରଗଡ଼ ନ୍ଆପଡ଼ା ବଲାଙ୍ଗିର କଳାହାଣ୍ଡି ନବରଙ୍ପୁରରେ ବର୍ଷା ହେବା ସ ରହିଛି